ପ୍ରଧାନମନ୍ତୀ କହିଛନ୍ତି ଟୀକାକରଶ କାର୍ଯ୍ୟକ୍ରମ ' ୍ ତଗତିରେ ଚାଲିଛି ଏହାଦ୍ ାରା ମହିଳା ଓ ଶିଶୁମାନେ ବିଶେଷ ଭାବେ ଉପୂକତ ହେଉଛନ୍ତି

ଫଳରେ ପୁରୀରୁ ବସ୍ ଚଳାଚଳ ସଂପୃଶ୍ଚ ବନ୍ଦ ରହିଛି

ସରକାରୀ ନିୟମ ଅନୁସାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ମିଳିବାର ବ୍ୟବସ୍ରା ଥିଲେ ହେଁ ଏଯାଏଁ ଗତ ଖରିଫ ଓ ରବି ଚାଷର ବୀମା ଅର୍ଥ ମିଳିନାହିଁ

ଏଥିରେ ଶ୍ରୀ ମାଝି ଓ ତାଙ୍କ ଡ୍ରାଇଭର ଆହତ ହୋଇଥିବା ଜଶାପଡ଼ିଛି ସ୍ଚାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି

ପରେ ନିକଟସ୍ଥ ଗ୍ରାମବାସୀମାନେ ବହୁ ଖୋଜା ଖୋଜି କରିବା ପରେ ମଧ ସେମାନଙ୍କର ସନ୍ଧାନ ମିଳିପାରିନଥିଲା

ପୁଲିସ୍ ଜିତୁଠାରୁ ଗୋଟିଏ ପିସ୍ତଲ ଏବଂ ଜୀବନ୍ତ ଗୁଳି ଜବତ କରିଛି

ଏହି ଜିଲ୍ଲଗୁଡ଼ିକ ହେଉଛି ମୟୁରଭଞ୍ଞ କେନୁଝର ଅନୁଗୁଳ ଦେବଗଡ଼ ଓ ଢ଼େଙ୍କାନାଳ ତେବେ ରାକ୍ୟର ଅନେକ ସ୍ଚାନରେ ସାମାନ୍ୟରୁ ମଧ୍ଧମ ଧରଶର ବର୍ଷା ରେକର୍ଡ କରାଯାଇଛି